ଏସସି ମହା ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଦେବେନ୍ଦ୍ର ପଡନାବିସ୍ଙ୍କୁ ଆମନ୍ତ୍ରଣ କରିବା ଏବଂ ରାଜ୍ୟରୁ ରାଷ୍ଟ୍ରପତି ଶାସନ ଉଠାଇ ନେବା ପାଇଁ ସୁପାରିସ୍ ସମ୍ପର୍କିତ ରାଜ୍ୟପାଳ ଭଗତ ସିଂହ କୋସିଆରୀଙ୍କ ଦ୍ୱାରା ଲେଖାଯାଇଥିବା ପତ୍ରକୁ କୋର୍ଟ ନିକଟରେ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ ଭାରତର ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି

ରାଜ୍ୟପାଳଙ୍କର ଏସବୁ ପତ୍ରକୁ କୋର୍ଟ ସମ୍ମୁଖରେ ଉପସ୍ଥାପନ ପାଇଁ ଦୁଇଦିନ ସମୟ ଦେବା ସକାଶେ ତୁଷାର ମେହେଟ୍ଟାଙ୍କ ଦ୍ୱାରା କରାଯାଇଥିବା ଆବେଦନକୁ ପ୍ରଧାନ ନ୍ୟାୟାଳୟ ଅଗ୍ରାହ୍ୟ କରିଦେଇଛନ୍ତି ଫଡନାବିସ୍ଙ୍କୁ ମୁଖ୍ୟମନ୍ତ୍ରୀଭାବେ ଶପଥପାଠ କରାଇବା ନିଷ୍କଉି ବିରୁଦ୍ଧରେ ଶିବସେନା ଏନସିପି କଂଗ୍ରେସ ପକ୍ଷରୁ ମିଳିତଭାବେ କରାଯାଇଥିବା ପିଟିସନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ମହାରାଷ୍ଟ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଅଦାଲତ ମୁଖ୍ୟମନ୍ତ୍ରୀ ଫଡନାବିସ୍ ଓ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ମଧ୍ୟ ନୋଟିସ ଜାରି କରିଛନ୍ତି ଶିବସେନା ଏନସିପି ଓ କଂଗ୍ରେସ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ବରିଷ୍ଠ ଓକିଲ କପିଲ ଶିବଲ ଏବଂ ଏଏମ ସିଂଗ୍ଭି ଆଜି ଗୃହରେ ସଂଖ୍ୟା ଗରିଷତା ପ୍ରମାଣ ପାଇଁ ନିର୍ଦ୍ଦେଶ ଦିଆଗଲେ ପଡ୍ନାବିସ୍କ ପଛରେ ସଂଖ୍ୟାଗରିଷ୍ଠ ସଦସ୍ୟ ଅଛନ୍ତି କି ନାହିଁ ବୋଲି ବେଞ୍ଚକୁ କହିଥିଲେ

ଦୁଇଜଣ ବିଜେପି ବିଧାୟକ ଏବଂ କିଛି ସ୍ୱାଧୀନ ବିଧାୟକଙ୍କୁ କୋର୍ଟରେ ପ୍ରତିନିଧିତ୍ୱ କରି ବରିଷ୍ଠ ଓକିଲ ମୁକୁଲ ରୋହତ୍ଗୀ ଏହି ରିଟ୍ ଆବେଦନର ଯଥାର୍ଥତାକୁ ନେଇ ପ୍ରଶ୍ନ ଉଠାଇବା ସହ ସେମାନେ ପ୍ରଥବେ ବମ୍ଭେ ହାଇକୋର୍ଟର ଦ୍ୱାରସ୍ଥ ହେବା ଉଚିତ୍ ଥିଲା ବୋଲି ମତ ଦେଇଥିଲେ ଦେବେନ୍ଦ୍ର ଫଡ୍ନାଭିସ୍ଙ୍କୁ ମହାରାଷ୍ଟ୍ରର ମ୍ରଖ୍ୟମନ୍ତ୍ରୀଭାବେ ଶପଥ ପାଠ କରାଇବା ନେଇ ରାଜ୍ୟପାଳଙ୍କ ନିଷ୍କଭି ରଦ୍ଦ କରିବା ପାଇଁ ଶିବସେନା ଏନସିପି ଓ କଂଗ୍ରେସ ପକ୍ଷରୁ ଗତରାତିରେ ମିଳିତଭାବେ ପିଟିସନ ଦାଖଲ କରାଯାଇଥିଲା

ବିଧାୟକମାନଙ୍କ ଶପଥଗ୍ରହଣ ଏବଂ ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବା ସହ ସେମାନେ ଏକ ପୃଥକ୍ ପିଟିସନ ଦାଖଲ କରିଥିଲେ ମହା ଡେଭେଲପମେଣ୍ଟ ମହାରାଷ୍ଟ୍ରରେ ଏନସିପିର ନବ ନିର୍ବାଚିତ ବିଧାୟକ ଦଳର ନେତା ଜୟନ୍ତ ପାତିଲ୍ ଆଜି ସକାଳେ ରାଜଭବନର ଅଧିକାରୀମାନଙ୍କୁ ଭେଟି ଅଜିତ ପାୱାରଙ୍କ ବିଧାୟକ ଦଳର ନେତା ପଦର୍ ବହିଷ୍କାର କରାଯାଇଥିବା ସମ୍ପର୍କୀତ ଏକ ପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ଏନସିପି ବିଧାୟକମାନଙ୍କର ଏକ ତାଲିକା ମଧ୍ୟ ଅଧିକାରୀମାନଙ୍କ ହସ୍ତାନ୍ତର କରାଯାଇଛି ଆକାଶବାଣୀ ପକ୍ଷର୍ ରାଜଭବନକୁ ଯୋଗାଯୋଗ କରାଯିବା ପରେ ସେଠାରେ ଥିବା ଅଧିକାରୀମାନେ କହିଛନ୍ତି ଯେ ଏବେ ରାଜ୍ୟପାଳ ମୁମ୍ଭାଇରେ ନାହାନ୍ତି ସେ ଏବେ ରାଜ୍ୟପାଳ ସମ୍ମିଳନୀ ଯୋଗଦେବା ପାଇଁ ଦିଲ୍ଲୀ ଯାଇଛନ୍ତି ରାଜ୍ୟରେ ସରକାର ଗଠନ ପାଇଁ ବିଜେପି ସମର୍ଥନ ଦେବା ପରେ ଏନସିପି ଗଜକାଲି ଅଜିତ୍ ପାୱାରଙ୍କୁ ଦଳୀୟ ପଦରୁ ବହିଷ୍କାର କରିଥିଲା ସେ ଉପମ୍ରଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିସାରିଛନ୍ତି

ଏହି ପତ୍ର ଆଧାରରେ ରାଜ୍ୟପାଳ ଦେବେନ୍ଦ୍ର ଫଡ୍ନାବିସ୍ ଓ ଅଜିତ ପାୱାରଙ୍କ ଶପଥ ପାଠ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍ୟପାଳ ନିଷ୍ପତ୍ତି ଗ୍ରହଣ କରିସାରିବା ପରେ ବିଧାୟକ ଦଳର ନେତା ପରିବର୍ତ୍ତନ ନିଷ୍କଭି କେବଳ ରାଜ୍ୟପାଳଙ୍କ ସହ ପରାମର୍ଶ ପରେ ନିଆଯାଇପାରିବ ସେ ପ୍ରଣିଥରେ କହିଛନ୍ତି ଯେ ଅଜିତ ପାୱାର ଏବେ ମଧ୍ୟ ଏନସିପି ବିଧାୟକ ଦଳର ନେତା ଅଛନ୍ତି ଅନ୍ୟପକ୍ଷରେ କଂଗ୍ରେସ ଆଜି ଏହାର ବିଧାୟକମାନଙ୍କୁ ମୁମ୍ୟାଇର ଏକ ହୋଟେଲକୁ ନେଇଥିବାବେଳେ ଏନସିପି ବିଧାୟକମାନେ ସହରର ଅନ୍ୟ ଏକ ହୋଟେଲରେ ଅବସ୍ଥାନ କରୁଛନ୍ତି ଶିବସେନା ପୂର୍ବରୁ ଏହାର ବିଧାୟକମାନଙ୍କୁ ଏକ ହୋଟେଲରେ ରଖିଛି ଶିବସେନା ବିଧାୟକ ସୁବାସ ଦେଶାଇ ବିନାୟକ ରାଉତ ଓ ପ୍ରତାପ ସରନାୟକ କଂଗ୍ରେସ ବିଧାୟକମାନଙ୍କୁ ହୋଟେଲରେ ସାକ୍ଷାତ କରିଥିବା ଖବର ମିଳିଛି ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି କହିଛନ୍ତି ସମଗ୍ର ଦେଶ ଅଯୋଧ୍ୟା ରାୟକୁ ଅତି ସହଜ ଶାନ୍ତ ଓ ଖୋଲା ହୃଦୟରେ ଗ୍ରହଣ କରିବା ଜାତୀୟ ସ୍ୱାର୍ଥ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ କରୁଛି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ତାଙ୍କର ଭାବନାକୁ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ସେମାନଙ୍କର ଧୈର୍ଯ୍ୟ ପରିପକ୍ତା ଓ ସଂଯମ ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆମର ସଭ୍ୟତା ସଂସ୍କୃତି ଓ ଭାଷା ସମଗ୍ର ବିଶ୍ୱକୁ ବିଭିନ୍ନତାରେ ଏକତାର ବାର୍ତ୍ତା ଦେଇ ଆସିଛି ସେ କହିଛନ୍ତି ଶତାବ୍ଦୀ ଶତାବ୍ଦୀ ଧରି ଶହ ଶହ ଭାଷା ଏହି ଦେଶରେ ଜନ୍ମ ନେଇ ବିକଶିତ ହୋଇପାରିଛି

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ଆଜି ସାରା ଦେଶରେ ପାଳିତ ହେଉଥିବାରୁ ପ୍ରଧାନମନ୍ତ୍ରୀ କିଛି ଏନ୍ସିସି କ୍ୟାଡେଟ୍ଙ୍କ ସହ କଥାବାର୍ତ୍ତା କରିଥିଲେ

ପ୍ରଧାନମନ୍ତ୍ରୀ କହିଛନ୍ତିନେତୃତ୍ୱର ଗୁଣ ଦେଶାତ୍ୱାବୋଧ ନିସ୍ୱାର୍ଥ ସେବା ଶୃଙ୍ଖଳାକଠୋର ପରିଶ୍ରମ ହେଉଛି ଏନସିସିର ମୌଳିକ ଚରିତ୍

ସେହିଦିନ ସମଗ୍ର ଦେଶ ଏହାର ବୀର ଯବାନମାନଙ୍କୁ ସେମାନଙ୍କ ସାହସ ଓ ତ୍ୟାଗପାଇଁ ସମ୍ମାନ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସେହିଦିନ ଦେଶର ସବ୍ ନାଗରିକ ସଶସ୍ତ ବାହିନୀର ପତାକା ଧରି ଦେଶମାତୃକାର ସେବା ପାଇଁ ସଂକଳ୍ପବଦ୍ଧ ହେବା ଉଚିତ ଫିଟ୍ ଇଣ୍ଡିଆ ଅଭିଯାନ ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଏ କ୍ଷେତ୍ରରେ କେନ୍ଦୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ପ୍ୟାସକ୍ ଅଭିନନ୍ଦନ କଣାଇଛନ୍ତି ବୋର୍ଡ ପକ୍ଷରୁ ଫିଟ୍ ଇଣ୍ଡିଆ ସପ୍ତାହ ପାଳନ ଅବସରରେ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ସୁସ୍ଥ ସବଳ ରଖିବା ପାଇଁ ବିଭିନ୍ନ ସ୍ଥାନରେ ଶିବିରମାନ ଆୟୋଜନ କରାଯାଇଛି ପ୍ରଧାନମନ୍ତ୍ରୀ ମଧ୍ୟ ସମ୍ମିଧାନ ଦିବସର ଗୁରୁତ୍ୱ ସଂପର୍କରେ ତାଙ୍କ ମନ୍ କି ବାତ୍ କାର୍ଯ୍ୟକ୍ମରେ ଉଲ୍ଲେଖ କରିଛନ୍ତି

ଗଞ୍ କହିଛନ୍ତି କେହି ଚାହୁଁ ନ ଥିବା ଏକ ଅନାବଶ୍ୟକ ନିର୍ବାଚନକୁ ଏଡାଇବା ପାଇଁ ଏହା ଏକମାତ୍ର ପନ୍ଥା ହେବ ଦୁଇ ଦୁଇଟି ଅଣ ନିର୍ଷ୍ଣାୟକ ନିର୍ବାଚନ ପରେ ନେତାନ୍ୟାହ ଏବେ କାମଚଳା ସରକାରର ନେତୃତ୍ୱ ନେଉଛନ୍ତି

ନଦିଆର କରିପୁର ଉତ୍ତର ଦିନାଜ୍ପୁରର କାଲିଆଗଞ୍ଜ ଏବଂ ପୂର୍ବ ମେଦିନାପୁର ଜିଲ୍ଲାର ଖରଗ୍ପୁର ବିଧାନସଭା ଆସନ ପାଇଁ ଆସନ୍ତାକାଲି ଭୋଟଗ୍ରହଣ କରାଯିବ

ସେମାନେ ବାଂଲାଦେଶୀ ନାଗରିକ ଏବଂ ଜୀବିକା ଅନ୍ୱେଷଣ ଓ ଗୃହପାଳିତ ପ୍ରାଣୀ ଆଣିବା ଉଦ୍ଦେଶ୍ୟରେ କୌଣସି ବୈଧ କାଗଜପତ୍ର ନ ଥାଇ ବିଭିନ୍ନ ବାଟ ଦେଇ ଭାରତ ମଧ୍ୟକୁ ପ୍ରବେଶ କରିଥିଲେ ବୋଲି ଅଟକ ଥିବା ଲୋକମାନେ କହିଛନ୍ତି